ଜେକେ ମାର୍ଟିୟର୍ସ ପୁଲୱାମା ଆକ୍ରମଣ ଘଟଣାରେ ଶହୀଦମାନଙ୍କର ପାର୍ଥିବ ଶରୀର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀର ପାଲାମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦି ଶହୀଦ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ ବାୟୁସେନା ଅଧ୍ୟକ୍ଷ ବିଏସ୍ ଧାନୋଆ ଏବଂ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ବା ପ୍ରମୁଖ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରେ ଉତ୍ତରପ୍ରଦେଶର ଝାନ୍ସୀଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବର୍ବରୋଚିତ ଆକ୍ରମଣ ଘଟଣାରେ ସଂପୂକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷାନ ଗ୍ରହଣ କରାଯିବ ସେ କହିଛନ୍ତି ସନ୍ତାସବାଦକୁ ପ୍ରତିହତ କରିବା ପାଇଁ ପ୍ରତିରକ୍ଷା ବଳକୁ ସଂପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଛି ଶ୍ରୀ ମୋଦି କହିଛନ୍ତି ସୁରକ୍ଷା ବଳର ଏହି ଚରମ ତ୍ୟାଗ କେବେ ବ୍ୟର୍ଥ ଯିବନାହିଁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ ପାକିସ୍ତାନକୁ ସତର୍କ କରି କହିଛନ୍ତି ପୁଲଓ୍ୱାମା ଭଳି ଘଟଣା ଭାରତକୁ କେବେ ବି ଦୁର୍ବଳ କରିପାରିବ ନାହିଁ ଏବଂ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତକାଲି ଜାନ୍ମୁ କାଶ୍ମୀର ଗସ୍ତ କରି ମିଳିତ ବାହିନୀର ମୁଖ୍ୟାଳୟଠାରେ ସେଠାକାର ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ୍ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜ୍ଞୀବ ଗୌବା ତଥା ସମସ୍ତ ସୁରକ୍ଷା ଓ ଗୁଇନ୍ଦା ବିଭାଗର ମୁଖ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପକ୍ଷରୁ ଆହତ ଏହି ବୈଠକରେ ସମସ୍ତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି ପୁଲଓ୍ୱାମା ଆତଙ୍କବାଦୀ ଘଟଣା ସଂପର୍କରେ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଅବଗତ କରାଯିବା ସହ ଏହି ଆକ୍ରମଣ ପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଦଳଗୁଡ଼ିକୁ ଜଣାଇ ଦିଆଯାଇଛି ସର୍ବଦଳୀୟ ବୈଠକ କରାଯିବା ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପଭି ହୋଇଥିଲା ୟୁଏସ୍ ଡୋଭାଲ୍ ଯୁକ୍ତରାଷ୍ଟ୍ର ଆମେରିକା କହିଛି ଯେ ଭାରତର ଆତ୍ମରକ୍ଷା ଅଧିକାରକୁ ଏହା ସମର୍ଥନ କରୁଛି ଏବଂ ସନ୍ତାସବାଦର ମୁକାବିଲା ପାଇଁ ସମସ୍ତ ସହଯୋଗ ପ୍ରଦାନ ପାଇଁ ସେ ଦେଶ ପ୍ରତିଶ୍ରତିବଦ୍ଧ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କୁ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି କହିଛନ୍ତି ପାକିସ୍ତାନ ସେହି ଦେଶର ମାଟିରୁ ସନ୍ତାସବାଦର ମୂଳୋପ୍ ଟନ ପାଇଁ ସମସ୍ତ ପ୍ରୟାସ କରିବା ଉଚିତ ୱାଶିଂଟନ୍ଠାରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସହ ଏକ ସାକ୍ଷାତକାରରେ ଶ୍ରୀ ବୋଲ୍ଟନ୍ ପୁଲଓ୍ବାମା ସନ୍ତାସବାଦୀ ଆକ୍ରମଣ ଘଟଣାରେ ଶୋକ ପ୍ରକାଶ କରିଛନ୍ତି

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ବାଡ୍ରାଙ୍କ ପତି ରବର୍ଟ ବାଡ୍ରା ଚଳିତ ସପ୍ତାହରେ ତାଙ୍କ ମା'ଙ୍କ ସହିତ କୟପୁରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ

ସ୍ୱରାଜ ଭିଜିଟ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜିଠାରୁ ଏକ ଚାରିଦିନିଆ ଗସ୍ତରେ ବୁଲ୍ଗେରିଆ ମରକୋ ଓ ସ୍କେନ୍ ଯାତ୍ରା କରିବେ ଶ୍ରୀମତୀ ସ୍ୱରାଜ ପ୍ରଥମେ ବୁଲ୍ଗେରିଆ ଗସ୍ତ କରି ସେଠାକାର ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ

ଏହି ଗସ୍ତ କାଳରେ ଅନେକଗୁଡ଼ିଏ ରାଜିନାମା ସ୍ପାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଶ୍ରୀମତୀ ସ୍ୱରାଜ ସ୍କେନ୍ରେ ସେ ଦେଶର ବୈଦେଶିକମନ୍ତ୍ରୀ ଯୋଶେପ୍ ବୋରେଲ୍ ଫିଣ୍ଟେଲ୍ସଙ୍କ ସହିତ ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ପିଏମ୍ ମହାରାଷ୍ଟ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ୟବତ୍ମାଲ୍ ଓ ଧୁଲେ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ୟବତ୍ମାଲ୍ରେ ଶ୍ରୀ ମୋଦି ନାମ୍ଦେବ୍ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ

ଏହି ବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ସେମାନଙ୍କର ସାମଗ୍ରୀକ ଓ ବ୍ୟକ୍ତିଗତ ବିକାଶରେ ସହାୟକ ହେବ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଚ୍ଚନାର ହିତାଧିକାରୀଙ୍କ ଇ ଗୃହପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅକ୍ନୀ ପୁଣେ ଟ୍ରେନ୍ ଚଳାଚଳର ଶୁଭାରୟ କରିବେ

ଧୁଲେଠାରେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋକନା ଅଧୀନରେ ନିର୍ମିତ ଲୋୟର୍ ପଞ୍ଜାରା ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିବେ ସେ ମଧ୍ୟ ସୁଲଓ୍ୱାଡେ ଜମ୍ପାଲ କନୋଲି ଉଠାଜଳସେଚନ ଯୋଜନାର ଭିଭିପ୍ରସ୍ତର ସ୍ଥାପନ କରିବେ

ଅମୃତ ଯୋଜନା ଅଧୀନରେ ଧୁଲେ ସହର ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଜଳ୍ଗାଓଁଠାରେ ଧୁଲେ ନର୍ଦାନା ରେଳପଥ ଏବଂ ଜଲଗାଓଁ ମନ୍ମାଡ୍ ତୂତୀୟ ଲାଇନ୍ର ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିବେ ସେ ମଧ୍ୟ ଭୁଶାବଲ୍ ବାନ୍ଦ୍ରା ଖାନ୍ଦେସ୍ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରୟ କରିବେ ଶ୍ରୀ ମୋଦି ଜଲ୍ଗାଓଁ ଉଧାନା ରେଳପଥର ଦୋହରିକରଣ ଓ ବିଦ୍ୟୁତିକରଣ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିବେ ୟୁଏସ୍ ଟ୍ରମ୍ପ ମେକ୍ସିକୋ ସୀମା ଦେଇ ପ୍ରାଚୀର ନିର୍ମାଣ କରିବା ସକାଶେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ଏହି ଘୋଷଣା ଫଳରେ ଟ୍ରମ୍ଫ୍ଙ୍କୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ସଂଗ୍ରହରେ ସୁବିଧା ମିଳିବ

ଟ୍ୟୁରିଷ୍ଟ ଭିସା କେନ୍ଦ୍ର ସରକାର ଇ ଭିସାକୁ କୋହଳ କରି ଏହାକୁ ଅଧିକ ପର୍ଯ୍ୟଟକ ଅନୁକୂଳ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଇ ପର୍ଯ୍ୟଟକ ଏବଂ ଇ ବ୍ୟବସାୟ ବିଜାଧାରୀମାନଙ୍କ ପାଇଁ ଭାରତରେ ରହଣି ଅବଧିକୁ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ବିଦେଶୀ ନାଗରିକମାନଙ୍କୁ ବର୍ତ୍ତମାନ ପ୍ରଚଳିତ ସର୍ବାଧିକ ତିନିଥର ପାଇଁ ଭାରତରେ ରହଣି ସକାଶେ ଥିବା ପ୍ରତିବନ୍ଧକକୁ ମଧ୍ୟ ଉଠାଇ ନିଆଯାଇଛି

ନାଇଜେରିଆ ଇଲେକ୍ସନ୍ ନାଇଜେରିଆରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ କାତୀୟ ଆସେମ୍ବି ପାଇଁ ଆକି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି

ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ସକାଶେ ଦେଶର ସମସ୍ତ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବ୍ୟାଡମିଣ୍ଟନ୍ ଆକି ଗୁଆହାଟୀଠାରେ ସିନିୟର୍ ନ୍ୟାସନାଲ୍ ବ୍ୟାଡମିଷ୍ଟନ୍ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ମଧ୍ୟରେ ମୁକାବିଲା ହେବ ଗତବର୍ଷ ମଧ୍ୟ ଉଭୟ ଖେଳାଳିଙ୍କ ମଧ୍ୟରେ ନାଗପୁରରେ ଫାଇନାଲ୍ ମୁକାବିଲା ହୋଇଥିଲା ସେଥିରେ ନାଇନା ନେହୱାଲ ଚାମ୍ପିୟନ୍ ହୋଇଥିଲେ ସେହିଭଳି ଗତବର୍ଷ ଖେଳାଯାଇଥିବା ଗୋଲ୍ଡ କୋଷ୍ଟ କମନ ଓ୍ବେଲ୍ଥ ଗେମ୍ସରେ ପିଭି ସିନ୍ଧୁଙ୍କ ହରାଇ ସାଇନା ନେହୱାଲ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ପୂର୍ବରୁ ସାଇନା ତିନିଥର ଜାତୀୟ ଟାଇଟଲ୍ ହାସଲ କରିଥିଲା ବେଳେ ପିଭି ସିନ୍ଧୁ ଦୁଇଥର ଏହି ଟାଇଟଲ୍ ହାସଲ କରିଛନ୍ତି ପୁରୁଷ ବିଭାଗ ଫାଇନାଲ୍ରେ ଦୁଇଥର ଚମ୍ପିୟନ୍ ସୌରଭ ବର୍ମାଙ୍କ ମୁକାବିଲା ଏସୀୟ ଜୁନିୟର ଚାମ୍ପିୟନ୍ ଲକ୍ଷ୍ୟ ସେନ୍ଙ୍କ ମଧ୍ୟରେ ମୁକାବିଲା ହେବ ପୁରୁଷ ବିଭାଗ ଡବଲ୍ସରେ ପ୍ରଣବ ଜେରି ଚୋପ୍ରା ଓ ଚିରାଗ ସେଟ୍ଟୀ ଯୋଡ଼ି ଅର୍ଜ୍ଜୁନ ଏମ୍ଆର୍ ଓ ଶ୍ଳୋକ ରାମଚନ୍ଦ୍ରନ୍ ଯୋଡ଼ିଙ୍କୁ ଭେଟିବେ